ଅଧାକିଲୋ ପ୍ଲାଷ୍ଟିକ ଦେଲେ ମିଳିବ ଆହାର ମିଲ୍ ବିଭିନ୍ନ କାରଶ ପାଇଁ ରାକ୍ୟରେ ପୁଶି ପିଆଜ ସଙ୍କଟ ସହ ଦର ବୃଦ୍ଧି

ଆଜି ଅନୁବନ୍ଧିତ କ୍ରିକେଟ ସଂସ୍ଥାଗୁଡ଼ିକୁ ମିଳିଲା ଟିକଟ

ତେବେ ଦିନକୃ ଜଣେ ସର୍ବାଧକ ଏକ କିଲୋଗ୍ରାମ ପ୍ଲାଷ୍ଟିକ୍ ଆହାର କେନ୍ଦ୍ରରେ ଜମା ଦେଇପାରିବେ

ତେବେ ବିଭିନ୍ନ ସ୍ଚାନରେ ଧର୍ମଘଟ ଓ ଆନ୍ଦୋଳନ ଯୋଗୁଁ ରାଜ୍ୟ ମଧକୁ ପିଆଜ ଧରି ଆସୁଥିବା ଟ୍ରକ୍ଗୁଡ଼ିକ ଅଟକି ରହିଥିବାର୍ ଏଭଳି ସମସ୍ୟା ଦେଖାଦେଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ସେହିଭଳି ପିଆଜ ଉପାଦନର କେନ୍ଦ୍ରସ୍ଥଳ କୁହାଯାଉଥିବା ମହାରାଷ୍ଟର ନାସିକ୍ରେ ବର୍ଷା ହେବା କାରଣରୁ ସେଠାରେ ଆମଦାନୀ ବାଧାପ୍ରାପ୍ତ ହୋଇଛି

ଇତିମଧ୍ଧରେ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକଟ ବିକ୍ରି ସରିଛି

ଦୁଇଦଳର ଖେଳାଳିଙ୍କ ସୁରକ୍ଷା ଭୁବନେଶ୍ୱର ଡିସିପିଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ କଟକ ଡିସିପିଙ୍ଙ୍ ଦିଆଯାଇଛି ଆଜି ଅନୁବଛିତ ସଂସ୍ଚାଗୁଡ଼ିକୁ ଟିକଟ ବିକ୍ରି ଆରମ୍ଭ ହୋଇଥିବାରୁ ସେଠାରେ ମଧ ପୁଲିସ ଫୋର୍ସ ମୁତୟନ କରାଯାଇଛି